ପିଏମ୍ କୋଭିଡ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ କୋଭିଡ୍ ନାଇଷ୍ଟିନ୍ ପରିସ୍ଥିତି ଏବଂ ସାମୁହିକ ଟିକାକରଣ ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି ଏହି ସମୀକ୍ଷା ବୈଠକରେ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଦେଶର ବିଭିନ୍ନ ଅଞ୍ଚଳରେ କରୋନା ଜନିତ ପରିସ୍ଥିତି ଏବଂ ପ୍ରତିଷେଧକ ଟିକାକରଣ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ

ଦେଶରେ କରୋନା ସଂକ୍ରମଣ ହାର ଏବେ ହ୍ରାସ ପାଉଥିବା ବେଳେ ଆରୋଗ୍ୟ ହାର ବୃଦ୍ଧି ପାଉଛି

କେନ୍ଦ୍ର ସରକାର ରାଜ୍ୟ ସରକାର ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ପ୍ରଶାସନ ଗୁଡ଼ିକ ସକ୍ରିୟ ଭାବରେ ସ୍ୱାସ୍ଥ୍ୟ ସେବାକୁ ଅଗ୍ରାଧିକାର ଭିତ୍ତିରେ ପରିଚାଳନା କରୁଥିବାରୁ ସୁଫଳ ମିଳୁଛି ବୋଲି ବୈଠକରେ ଆଲୋଚନା କରାଯାଇଛି ଏହି ବୈଠକରେ ଅଧିକାରୀମାନେ ବିଭିନ୍ନ ରାଜ୍ୟ ଏବଂ ଜିଲ୍ଲା ସ୍ତରରେ କରୋନା ସଂକ୍ରମଣ ସ୍ଥିତି ନମୁନା ପରୀକ୍ଷା ଅମ୍ଳଜାନ ଉପଲହ୍ଧତା ଓ ସ୍ୱାସ୍ଥ୍ୟ ସେବା ଭିତ୍ତିଭୂମି ଆଦି ବିଷୟରେ ତଥ୍ୟ ପ୍ରଦାନ କରିଛନ୍ତି ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ବର୍ତ୍ତମାନ ସମୟରେ ଦେଶରେ ନିର୍ଦ୍ଦିଷ୍ଟ ଅଞ୍ଚଳକୁ କଣ୍ଟେନ୍ମେଣ୍ଟ ଘୋଷଣା କରି ସ୍ୱାସ୍ଥ୍ୟ ସେବାକୁ ଆହୁରି ଦୂଢ଼ କରିବାର ଆବଶ୍ୟକତା ରହିଛି ପ୍ରଧାନମନ୍ତ୍ରୀ ଦେଶରେ ଆର୍ଟିପିସିଆର୍ ଏବଂ ର୍ୟାପିଡ୍ ଟେଷ୍ଟ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି ସେ କହିଛନ୍ତି ରାଜ୍ୟ ଗୁଡ଼ିକ କୌଣସି ବାଛବିଚାର ନ କରି ପ୍ରକୃତ ସଂକ୍ରମଣ ସଂଖ୍ୟା ସାର୍ବଜନୀନ କରିବା ଆବଶ୍ୟକ ପ୍ରଧାନମନ୍ତ୍ରୀ ଘରକୁ ଘର ବୁଲି ପରୀକ୍ଷା ଏବଂ ଚିହ୍ନଟ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି ସେ କହିଛନ୍ତି ଦେଶର ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ଭିନ୍ନ ଭିନ୍ନ ଭାଷାଭାଷୀ ଲୋକଙ୍କୁ ସେମାନଙ୍କ କଥିତ ଭାଷାରେ କୋଭିଡ୍ ନିର୍ଦ୍ଦେଶାବଳୀ ଉପଲହ କରାଇବା ଆବଶ୍ୟକ ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେପରି ଦେଶର ସମସ୍ତ ଅଞ୍ଚଳରେ ଏବଂ ବିଶେଷ କରି ଗ୍ରାମାଞ୍ଚଳରେ ପ୍ରଚୁର ପରିମାଣର ଅମ୍ଳଜାନ ଉପଲହ୍ଧ ହୋଇପାରିବ ସେ ନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବେ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ଅକ୍ସିଜେନ୍ କନ୍ସେଣ୍ଟ୍ରେଟର ସମେତ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ଉପକରଣ ବହୁଳ ପରିମାଣରେ ବ୍ୟବହାର ହେଉଥିବାରୁ ସ୍ପାସ୍ଥ୍ୟ କର୍ମୀମାନଙ୍କୁ ସେ ପ୍ରଶିକ୍ଷଣ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱପ୍ରଦାନ କରିଛନ୍ତି ଏଥିସହିତ ଯେପରି ସମସ୍ତ ହସ୍କିଟାଲକୁ ନିରନ୍ତର ବିଦ୍ୟୁତ୍ ଯୋଗାଣ ହୋଇପାରିବ ସେ ନେଇ ମଧ୍ୟ ବ୍ୟବସ୍ଥା କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର କୋଭିଡ୍ ଲମେଇ ସଂଗ୍ରାମରେ ବୈଜ୍ଞାନିକ ଡାକ୍ତର ଏବଂ ଅନ୍ୟମାନେ ନିରନ୍ତର ଉଦ୍ୟମ କରୁଛନ୍ତି ଏହି ସମୀକ୍ଷା ବୈଠକରେ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଦେଶରେ ଚାଲିଥିବା କୋଭିଡ୍ ପ୍ରତିଷେଧକ ଟିକାକରଣ ସମ୍ପପର୍କରେ ବିସ୍ତୃତ ସ୍ୱଚନା ଦେଇଛନ୍ତି

ଅନ୍ୟ ପକ୍ଷରେ ସକ୍ରିୟ ଚିକିହାଧୀନଙ୍କ ସଂଖ୍ୟାରେ ମଧ୍ୟ ହ୍ରାସ ଘଟିଛି

କୋଭିଡ୍ ଆଲଟ୍ କୋଭିଡ୍ ସଂକ୍ରମଣ ପୂର୍ବରୁ କୌଣସି ସାମାନ୍ୟତମ ଲକ୍ଷଣ ଦେଖାଦେଉଥିଲେ ଏହାକୁ ହାଲୁକା ଭାବେ ଗ୍ରହଣ ନ କରିବାକୁ ଦିଲ୍ଲୀ ଏମସ୍ର ଡାକ୍ତର ନିରଜ ନିଶ୍ଚଳ କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏକ ଓ୍ୱେବିନାରରେ ଡକ୍କର ନିଶ୍ଚଳ କହିଛନ୍ତି କରୋନା ସଂକ୍ରମଣ କ୍ଷେତ୍ରରେ ଦେଖାଯାଉଥିବା ଲକ୍ଷଣ ଗୁଡ଼ିକ ହେଉଛି ଜ୍ୱର ଶୁଖିଲା କାସ ତଣ୍ଟି କୁଣ୍ଡାଇ ହେବା ମୁଣ୍ଡ ବିନ୍ଧିବା ଦେହ ଦରଜ ହେବା ପତଳା ଝାଡ଼ା ଚର୍ମ କୁଣ୍ଡାଇ ହୋଇ ଫଳିଯିବା ଏବଂ ଆଖି ଲାଲ ପଡ଼ିବା ଏହି ଲକ୍ଷଣ ମଧ୍ୟରୁ ଯେକୌଣସି ଗୋଟିଏ ଲକ୍ଷଣ ସାମାନ୍ୟତମ ଭାବେ ଦେଖାଦେଲେ ବିଳୟ ନ କରି ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଆବଶ୍ୟକ ବୋଲି ସେ କହିଛନ୍ତି

ସେ କ୍ଷେତ୍ରରେ ଆର୍ଟିପିସିଆର୍ ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଲେ ମଧ୍ୟ ଏହା ଲକ୍ଷଣ ଯୁକ୍ତ ହୋଇଥିବାରୁ ପୁନର୍ବାର ପରୀକ୍ଷା କରାଇନେବାକୁ ସେ କହିଛନ୍ତି ଆବଶ୍ୟକ ପଡ଼ିଲେ ଡାକ୍ତରଙ୍କ ସହ ପରାମର୍ଶ କରି ହସ୍ୱିଟାଲରେ ଭର୍ତ୍ତି ହେବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି ଅନ୍ୟ ପକ୍ଷରେ କରୋନା ସଂକ୍ରମଣ କ୍ଷେତ୍ରରେ ବ୍ୟବହାର ହେଉଥିବା ଔଷଧ ଗୁଡ଼ିକୁ ସଠିକ୍ ସମୟରେ ନେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି

ଏହି ଓ୍ୱେବିନାରରେ ଭାଗ ନେଇ ସେ କରୋନା ସଂକ୍ରମିତ ରୋଗୀ କ'ଣ କରିବା ଆବଶ୍ୟକ ସେ ବିଷୟରେ ଆଲୋଚନା କରିଥିଲେ ଔଷଧ ନିୟମିତ ସେବନ କରିବା ସହ ମାସ୍କ୍ ପିନ୍ଧିବା ବାରମ୍ଘାର ହାତ ଧୋଇବା ଏବଂ ଯେଉଁ କୋଠରୀରେ ରହୁଛନ୍ତି ତାହାକୁ ପରିଷ୍କାର ପରିଚ୍ଛନ୍ୱ ରଖିବା ଉଚିତ ବୋଲି କହିବା ସହ ଡକୁର ନିଶ୍ଚଳ ଛୋଟ ପିଲାମାନଙ୍କ କ୍ଷେତ୍ରରେ ମଧ୍ୟ ଏହି ଉପାୟ ଆପଣେଇବାକୁ ପରାମର୍ଶ ଦେଇଛନ୍ତି

ଅନ୍ୟ ପକ୍ଷରେ ଅନେକ ରୋଗୀ ଆଜିଥ୍ରୋମାଇସିନ୍ ବଟିକା ସେବନ କରୁଥିବା ବେଳେ ଏହା ମଧ୍ୟ ବ୍ୟବହାର କରିବା ଠିକ୍ ନୁହେଁ ବୋଲି ସେ କହିଛନ୍ତି

ସେହି ରାଜ୍ୟ ଗୁଡ଼ିକ ହେଉଛି ମହାରାଷ୍ଟ୍ର କର୍ଣ୍ଣାଟକ କେରଳ ଉତ୍ତରପ୍ରଦେଶ ତାମିଲନାଡୁ ପଶ୍ଚିମବଙ୍ଗ ଆନ୍ଧ୍ରପ୍ରଦେଶ ହାରିଆଣା ଗୁଜରାଟ ଏବଂ ଦିଲ୍ଲୀ

ଅନ୍ୟ ପକ୍ଷରେ ଦେଶରେ ସକ୍ରିୟ ଚିକିହାଧୀନଙ୍କ ସଂଖ୍ୟାରେ ଆଖିଦୃଶିଆ ଭାବେ ହ୍ରାସ ପାଇଛି

ସେହିସବୁ ରାଜ୍ୟ ଗୁଡ଼ିକ ମଧ୍ୟରେ କର୍ଣ୍ଣାଟକ ପ୍ରଥମରେ ଥିବା ବେଳେ ଏହା ପରକୁ ମହାରାଷ୍ଟ୍ର କେରଳ ରାଜସ୍ଥାନ ଆନ୍ଧ୍ରପ୍ରଦେଶ ତାମିଲନାଡୁ ଉତ୍ତରପ୍ରଦେଶ ପଶ୍ଚିମବଙ୍ଗ ଗୁଜରାଟ ଛତିଶଗଡ଼ ଏବଂ ମଧ୍ୟପ୍ରଦେଶ ରହିଛି ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା ନିମନ୍ତେ ସରକାର ଯଥା ସମ୍ଭବ ପଦକ୍ଷେପ ଗ୍ରହଣ କରୁଛନ୍ତି